ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଏକ ସର୍ବଭାରତୀୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସ୍ଚିର କରିଛନ୍ତି

ପ୍ରଧାନମନ୍ତୀ ନରେନ୍ଦ ମୋଦି ଏହାର ମୁକାବିଲା ଦିଗରେ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମର ତଦାରଖ କର୍ବଛନ୍ତି

ସେହିଭଳି ବର୍ଭମାନ ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଥିବାରୁ ପରୀକ୍ଷାର୍ଥୀମାନଙ୍ଙ୍କୁ ପରୀକ୍ଷା କେନ୍ଦ୍ରକୁ ମାସ୍କ ପିନ୍ବି ଆସିବା ସହ ହାତ ପରିଷ୍କାର ପରିଚ୍ଚନୂତା ସାମଗ୍ରୀ ସାଙ୍ଗରେ ଆଶିବାକୁ ପରାମର୍ଶ ଦିଆଯାଇଛି

ଛାତ୍ରଛାତ୍ରୀମାନେ ହଠାତ୍ କାଶିଲେ ବା ଛିକିଲେ ମୁହଁରେ ରୁମାଲ୍ ବ୍ୟବହାର କରିବାକୁ କୁହାଯାଇଛି

କଟକରୁ ସେ ପେଶାଓ୍ୱାରକୁ ସାଇକଲରେ ଯାତ୍ରା କରିଥିଲେ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଦୋଷୀମାନଙ୍କ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଯାଇଥିବାରୁ ଏହି ଫାଶୀ ତାରିଖ ସେମାନଙ୍ପାଇଁ ଶେଷ ଫାଶୀ ତାରିଖ ହେବ ବୋଲି ଆଶା କରାଯାଉଛି